ଅନ୍ୟ ପକ୍ଷରେ ବିଜେପି ରାଷ୍ଟୀୟ ଅଧ୍ଘକ୍ଷ ଅମିତ ଶାହା ଆଜି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି

ଶ୍ରୀ ଶାହା ଆକି ପୁରୀ ବଡ଼ଦାଶ୍ତରେ ବିଜେପିର ରୋଡ଼ ଶୋ'ରେ ଯୋଗ ଦେବେ ବୋଲି ସୂଚନା ମିଳିଛି

ଆକି ଚଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ

ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକରେ ଅଧ୍ଧକ୍ଷତା କରି ମ୍ରଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି ମତଦାନ ଛୁଟି ଘୋଷଣା ଆସନ୍ତା ସାଧାରଣ ନିର୍ବାଚନ ପାଇଁ ମତଦାନ ଲାଗି ଛୁଟି ଘୋଷଣା କରିଛନ୍ତି ରାକ୍ୟ ସରକାର

ଅର୍ଥମନ୍ତୀ ଶଶୀଭ୍ଷଣ ବେହେରାଙ୍କ ଦଳ କେନ୍ଦାପଡ଼ା ବିଧାନସଭା ଆସନର୍ ପ୍ରାର୍ଥୀ କରିଛି

ଶ୍ରୀ ବେହେରା ଜୟଦେବ ଆସନରୁ ପ୍ରତିନିଧିତ୍ୱ କରୁଥିଲେ ମଧ୍ଧ ତାଙ୍ଙ୍ ସେଠାରୁ ଟିକେଟ୍ ଦିଆଯାଇ ନଥିଲା ଶେଷରେ ତାଙ୍କୁ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ଟିକେଟ୍ ମିଳିଛି